ପୂର୍ବରୁ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଏହି ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଘର ମଧ୍ୟରେ ରହିବା ସହିତ ଦଳବଦ୍ଧ ନ ହୋଇ ଏହି ଆଲୋକ ପ୍ରଜ୍ୱଳିତ କରିବାକୁ ନିବେଦନ କରିଥିଲେ ସେ କହିଛନ୍ତି କରୋନା ଭୂତାଣୁ ଯୋଗୁଁ ଘୋଟିଥିବା ଅନ୍ଧକାରକୁ ଦୂର କରିବା ପାଇଁ ସମଗ୍ର ଦେଶକୁ ଏକାଠି ହେବାକୁ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଯଦିଓ ଲୋକମାନେ ଏକାନ୍ତ ଅନୁଭବ କରୁଛନ୍ତି କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେମାନେ ଏକୁଟିଆ ନୁହନ୍ତି କାରଣ ସମଗ୍ର ଦେଶ ପରସ୍କର ପାଇଁ ପ୍ରସ୍ତୁତ ହୋଇ ରହିଛି

ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାପାଇଁ ସେ ପରାମର୍ଶ ଦେଇଛନ୍ତି ଅନ୍ୟପକ୍ଷରେ କର୍ଷାଟକ କର୍ଷାଟକ ଶକ୍ତି ନିଗମ ଏକ ପରାମର୍ଶବଳୀ ଜାରି କରି କହିଛି ଫ୍ରକ୍ ଫ୍ୟାନ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବନ୍ଦ୍ କରିବାର ଆବଶ୍ୟକତା ନାହିଁ ସେହି ସମୟରେ କେବଳ ଘରର ଆଲୋକ ବନ୍ଦ୍ ରଖିବେ

ଏହି ପ୍ରଶିକ୍ଷଣ ଏକ ସପ୍ତାହ ଧରି ଚାଲିବ ଏବଂ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଦିଆଯିବ

ଗୋଷ୍ଠୀ ସଂକ୍ରମଣ ନ ବ୍ୟାପିବାପାଇଁ ବିଭିନ୍ନ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗଠନ କରାଯାଇଥିବା ଦଳଗୁଡ଼ିକ କରୋନା ସଂକ୍ରମିତଙ୍କ ସଂସ୍କର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜିବା କାର୍ଯ୍ୟ କୋର୍ଦାର୍ କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଇ ରାଜେନ୍ଦର୍ ସୂଚନା ଦେଇଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନାହିଁ

ପ୍ରତ୍ୟେକ ଭାରତୀୟଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ନିର୍ଣ୍ଣିତ କରିବା ପାଇଁ 'ଆରୋଗ୍ୟ ସେତ୍ର୍ ଡିକିଟାଲ୍ ଇଣ୍ଡିଆ ସହ ସଂଯୋଗ ହୋଇଛି ଏହି ଆପ୍ ଲୋକମାନଙ୍କୁ ସେମାନେ କରୋନା ଭୂତାଣୁରେ ସଂକ୍ରମିତ ହେବାର ବିପଦ ରହିଛି କି ନାହିଁ ସେ ବିଷୟରେ ଜଣାଉଛି

ଦୁବାଇ କରୋନା ଦୁବାଇ ସହରରେ କରୋନା ସଂକ୍ରମଣକୁ ରୋକିବାପାଇଁ ଦୁଇ ସପ୍ତାହ ଲାଗି ସମ୍ପର୍ଷ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି

ଏଚ୍ଆର୍ଡି ମିନିଷ୍ଟର କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ମାନବ ସମ୍ଚଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀ ବିଶ୍ୱବିଦ୍ୟାଳୟ ଛାତ୍ରାବାସଗୁଡିକରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସେ ଆଲୋଚନା କରିଛନ୍ତି